ଅନ୍ୟପକ୍ଷରେ ଗୁଜବ ଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତୀ ପରାମର୍ଶ ଦେଇଛନ୍ତି

ଅନ୍ୟପକ୍ଷରେ ଗାଡି ଚଳାଚଳ ଉପରେ କଟକଶା ଲାଗୁ କରାଯାଇଛି

ସେହିପରି ବରିଷ ନାଗରିକଙ୍ଙ ଲାଗି ପଞିକରଣ ବ୍ୟବସ୍ରା ଆର ଏକୁଟିଆ ରହୁଥିବା ବରିଷ ନାଗରିକଙ୍କୁ ସ୍ୱେଛାସେବୀଙ୍କ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍କା କରାଯାଇଛି

ଏ ନେଇ କିଲୁପାଳ ପୌର କମିଶନ ଓ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏଥିସହ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହକ୍ରଦ୍ ରହିଛି ବୋଲି ଯୋଗାଣ ମନ୍ତୀ ସ୍ଚନା ଦେଇଛନ୍ତି ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ

ଯାହା ମାଧ୍ଧମରେ ସଠିକ୍ ଖବର ମଧ୍ଧ ମିଳିପାରିବ

ସେହିଭଳି ରାଜ୍ୟ ସରକାର ପକ୍ଷରୁ ମଧା କରୋନା ହେଲ୍ପଲାଇନ୍ ନୟର ଜାରି କରାଯାଇଛି

ରାଜ୍ୟ ସଭା ନିର୍ବାଚନ ସମୟରେ ବହ୍ ସଂଖ୍ୟାରେ ଲୋକଙ୍କର ସମାଗମ ହେବାକୁ ଦୃଷ୍ଟିରେ ରଖ୍ ନିର୍ବାଚନ କମିଶନ ଏଭଳି ନିଷ୍ବଭି ନେଇଥବା କହିଛନ୍ତି